ରାଜ୍ୟଗୁଡ଼ିକ ଅଧିକ ସତର୍କତା ଅବଲମ୍ଘନ କରିବାକୁ କେନ୍ଦ୍ର ଦେଲା ପରାମର୍ଶ

ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଅନେକ ପରମ୍ପରା କଡିତ ରହିଛି ସେ କହିଛନ୍ତି ନଦୀ ତଟରେ ଅନେକ ସଭ୍ୟତାର ବିକାଶ ଘଟିଛି ଏବଂ ଆମ ସଂସ୍କୃତି ହଜାର ବର୍ଷ ପ୍ରରାତନ ହୋଇଥିବାର୍ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ

ଅନ୍ୟପକ୍ଷରେ ଶ୍ରୀ ମୋଦି ମଧ୍ୟପ୍ରଦେଶର ଅଗରୋଥା ଗ୍ରାମରେ ଶୁଷ୍କ ପଡିଥିବା ହ୍ରଦର ପୁନରୁଦ୍ଧାର ଏବଂ ତାମିଲନାଡୁର କିଛି ଅଞ୍ଚଳରେ କୂଅକୁ ସଂରକ୍ଷିତ କରି ରଖିବା ପ୍ରୟାସକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଆମେ ସମସ୍ତେ ଏବେଠାରୁ ଏକାଠି ହୋଇ ବର୍ଷାଚ୍ଚଳ ସଂରକ୍ଷଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିପାରିଲେ ଆଗାମୀ ଦିନରେ ଅଧିକରୁ ଅଧିକ ବର୍ଷା ଜଳ ସଂରକ୍ଷଣ କରାଯାଇପରିବ

ଏହି ଅବସରରେ ଶ୍ରୀ ମୋଦି ସନ୍ଥ ରବି ଦାସଙ୍କ ସତ୍ଜ୍ଞାନର ଅବତାରଣା କରି ଯୁବପୀଢ଼ି ନିଜ ଜୀବନକୁ ନିକ୍କେ ତିଆରି କରିବା ସହ ନିଜ ଲକ୍ଷ୍ୟ ସ୍ଥିର କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଯଦି ଆପଣ ବିବେକି ଆପଣଙ୍କର ଆତ୍ମବିଶ୍ୱାସ ଦୂଢ଼ ଅଛି ତେବେ ପୃଥିବୀର କୌଣସି ଶକ୍ତି ଆପଣଙ୍କୁ ଡରାଇ ପାରିବ ନାହିଁ ପ୍ରଧାନମନ୍ତ୍ରୀ ନିଜର ସ୍ୱପ୍ନ ପୂରଣ ପାଇଁ ଯୁବପୀଢ଼ି ଅନ୍ୟଉପରେ ନିର୍ଭର କରିବାକୁ ନାପସନ୍ଦ କରିଛନ୍ତି ସେ କହିଛନ୍ତି ଯଦି ଆଜି ସନ୍ଥ ରବିଦାସ ଥାନ୍ତେ ସେ ନିଶ୍ଚିତଭାବେ ଦେଶର ଯୁବପିଢ଼ୀଙ୍କ ଭିତରେ ନୃତନତା ଦେଖି ଗର୍ବ ଅନୁଭବ କରିଥାନ୍ତେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଦେଶର ବୈଜ୍ଞାନିକମାନଙ୍କ ବିଷୟରେ ଜ୍ଞାନ ଆହରଣ ପୂର୍ବକ ସେମାନଙ୍କୁ ଜାଣିବା ବୁଝିବା ଓ ସେମାନଙ୍କ ବିଷୟରେ ଅଧିକ ପଢ଼ିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଆଜି ଜାତୀୟ ବିଜ୍ଞାନ ଦିବସକୁ ମନେପକାଇ ମହାନ୍ ବୈଜ୍ଞାନିକ ଡକ୍ଟର ସିଭିରଣଙ୍କ ଦ୍ୱାରା ଆବିଷ୍କୃତ ରମଣ ଇଫେକ୍ ପାଇଁ ଏହା ସମର୍ପିତ ବୋଲି କହିଛନ୍ତି ସେ କହିଛନ୍ତି ଯେତେବେଳ ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନରେ ବିଜ୍ଞାନର ପ୍ରୟୋଗାତ୍ମକ ଦିଗ ଖୋଜି ପାଇବ ସେତେବେଳେ ଦେଶ ଆତ୍ମନିର୍ଭର ହେବ ଓ ପ୍ରଗତିର ରାସ୍ତା ଉନ୍ଜକ୍ତ ହେବ

ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାର ଜଗତ୍ସିହପୁର ଜିଲ୍ଲା ଅରାଖୁଡାର ସିଲୁ ନାଏକଙ୍କୁ ମନ୍ କି ବାତ୍ରେ ପ୍ରଶଂସା କରି ଏଭଳି କହିଛନ୍ତି

ପ୍ରଧାନମନ୍ତ୍ରୀ ସିଲ୍ ନାଏକଙ୍କୁ ପ୍ରଶଂସା କରି କହିଛନ୍ତି ଏଭଳି ନିଃଶୁଳ୍କ ପ୍ରଶିକ୍ଷଣ ଯୋଗୁଁ ଅନେକ ଛାତ୍ରଛାତ୍ରୀ ଦେଶର ସେନାବାହିନୀରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସମସ୍ତ ନାଗରିକ ନାଏକ ସାର୍ଙ୍କୁ ଶୁଭେଚ୍ଛା ଜଣାଇଲେ ସେ ଆମ ଦେଶ ପାଇଁ ଆହୁରି ଅନେକ ସଫଳ ଛାତ୍ରଛାତ୍ରୀ ଗଠନ କରିପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି

ଏହାଛଡ଼ା ଭାରତ ଓ ଆମେରିକାର ଉପଗ୍ରହ ମଧ୍ୟ ଏହି ପର୍ଯ୍ୟାୟରେ ପ୍ରେରଣ କରାଯାଇଛି ଏହି ବିଷୟ ଘୋଷଣା କରି ଇସ୍ରୋ ଅଧ୍ୟକ୍ଷ ଡକ୍କର ଶିବନ କହିଛନ୍ତି ପ୍ରଥମଥର ଲାଗି ବ୍ରାକିଲ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଉପଗ୍ରହକୁ ଭାରତ ମହାକାଶକୁ ଉତ୍କ୍ଷେପଣ କରିବାରେ ସଫଳତା ଅର୍ଜନ କରିଛି ଚଳିତ ବର୍ଷର ଇସ୍ରୋର ଏହି ପ୍ରଥମ ମିଶନରେ ଭଗବତ ଗୀତାର ଏକ ଇଲେକ୍ଟ୍ରୋନିକ କପି ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଛି ଏହାସହିତ ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋଚିତ୍ର ରହିଛି ଉପରାଷ୍ଟପତି ଏମ୍ ଭେଙ୍କେୟା ନାଇଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ଏହି ସଫଳତା ପରେ ଶୁଭେଚ୍ଛା କଣାଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆକିର ଏହି ଉତ୍କ୍ଷେପଣ ସହ ଦେଶରେ ମହାକାଶ ସଂସ୍କାର କ୍ଷେତ୍ରରେ ନୂଆ ଯୁଗର ଅୟମାର୍ୟ ହୋଇଛି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଆଗାମୀ ଦିନରେ ଇସ୍ରୋ ଆହୁରି ସଫଳତା ଅର୍ଜନ କରିବ ବୋଲି ଆଶାପୋଷଣ କରିଛନ୍ତି ମହାକାଶକୁ ପ୍ରେରଣ ପରେ ବ୍ରାଜିଲର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ମାର୍କସ ସିଜର ପୋଟେସ୍ କହିଛନ୍ତି ଏହି ଉପଗ୍ରହ ମାଧ୍ୟମରେ ଆମାଜନ ଅଞ୍ଚଳରେ ଘଟିଚାଲିଥିବା ଜଙ୍ଗଲର ଅବକ୍ଷୟ ଏବଂ ସମଗ୍ର ବ୍ରାଜିଲ୍ର ବିବିଧ କୃଷି କାର୍ଯ୍ୟକ୍ରମକୁ ବିଶ୍ଳେଷଣ କରାଯାଇ ପାରିବ

କୋଭିଡ ଆଲର୍ଟ ଦେଶରେ ଗତ କିଛି ସପ୍ତାହ ଧରି କରୋନା ସଂକ୍ମଣ ହାସ ପାଇଥିବାବେଳେ ଏବେ ପୁଣିଥରେ ସଂକ୍ରମଣ ହାର ବୃଦ୍ଧି ପାଇବା ଯୋଗୁଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଗତକାଲି କେନ୍ କ୍ୟାବିନେଟ୍ ସଚିବ ରାଜୀବ ଗୌବା ସଂକ୍ମଣ ବୃଦ୍ଧି ପାଉଥିବା ରାଜ୍ୟ ଗୁଡ଼ିକର ମୁଖ୍ୟସଚିବ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ବିଶେଷକରି ମହାରାଷ୍ଟ୍ର ପଞ୍ଜାବ ଗୁକ୍ତରାଟ ମଧ୍ୟପ୍ରଦେଶ ଛତିଶଗଡ ପଣ୍ଟିମବଙ୍ଗ ତେଲଙ୍ଗାନା ଏବଂ ଜଜ୍ଞ କାଶ୍ରୀରର ମ୍ରଖ୍ୟ ସଚିବମାନଙ୍କ ସହ ଭର୍ଚ୍ଚଆଲ ସମୀକ୍ଷା ବୈଠକରେ ଶ୍ରୀ ଗୌବା ପୂର୍ବାପେକ୍ଷା ଅଧିକ ପରୀକ୍ଷା ଟ୍ରାକିଂ ବ୍ୟବସ୍ଥା ସହ କୋଭିଡ୍ ଉପଯ୍ରକ୍ତ ଆଚରଣ କଡାକଡି ଭାବେ ପାଳନ ଉପରେ ଗ୍ରରତ୍ୱାରୋପ କରିଚ୍ଛନ୍ତି

ନ୍ୟାସନାଲ ସାଇନ୍ସ ଡେ ଆଜି ଦେଶ ମହାନ ବୈଜ୍ଞାନିକ ସିଭିରମଣଙ୍କ ରମଣ ଇଫେକୃ ଆବିଷ୍କାରକୁ ସ୍ମରଣ କରି ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛି